ଟାଟାନଗର ବାଦାମପାହାଡ ମଧ୍ଧରେ ଦିତୀୟ ପାସେଞ୍ଠର ଟ୍ରେନ ଚଳାଚଳ ଶୁଭାରମ୍ୟ କରିଛନ୍ତି

ଏଥିରେ ରାଜ୍ୟବାସୀଙ୍କ ସହିତ ଦେଶବାସୀ ମଧ୍ଧ ଉପକୃତ ହେବ

ସମାବେଶରେ ଏତେ ସଂଖ୍ୟକ ମହିଳା ଯୋଗଦେଇଥିବାରୁ ମୁଖ୍ୟମନ୍ତୀ ଧନ୍ୟବାଦ ଦେଇଥିଲେ

ନିର୍ବାଚନ ଖର୍ଚ୍ଚ ଓ ସମ୍ଭେଦନଶୀଳ ବୁଥ୍ ଆଦି ସଂପର୍କରେ ମଧ୍ଧ ଆଲୋଚନା ହୋଇଛି

ଏହି ଦୁଇଟି ଘଟଣା ଓଡିଆ ମନୋରଞ୍ଞନ ଦୁନିଆକୁ ସ୍ତ କରିଦେଇଛି ଗତକାଲି ନିକିତା କଟକ ମହାନଦୀବିହାରସ୍ଥିତ ତାଙ୍କ ବାପଘର ଛାତ ଉପରୁ ଖସି ପଡିଥିଲେ ଅବସ୍ତା ସଂକଟାପର୍ଷ୍ଣ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ମାତ୍ର ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି